ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗାନ୍ଧି ନଗରଠାରେ ନବମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶୀର୍ଷ ସମ୍ମିଳନୀକୁ ଉଦ୍ଘାଟନ କରିବେ

ଗତକାଲି ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗ୍ଲୋବାଲ୍ ବାଣିଜ୍ୟ ପ୍ରଦର୍ଶନୀକୁ ଶୁଭାରମ୍ଭ କରିଥିଲେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶୀର୍ଷ ସମ୍ମିଳନୀର ଏହା ଅଂଶବିଶେଷ ଥିଲା

ଉଦ୍ଘାଟନ କରି ସାରିବା ପରେ ଶ୍ରୀ ମୋଦି କହିଥିଲେ ଏହି ପ୍ରତିଷାନକୁ ଆୟୁଷ୍କାନ୍ ଭାରତ ଯୋଜନାରେ ଯୋଡ଼ାଯିବ ଫଳରେ ଗରିବ ଲୋକମାନେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଏହା ପ୍ରଥମ ହସ୍କିଟାଲ୍ ଯେଉଁଠି ହେଲିପ୍ୟାଡ୍ର ସୁବିଧା ରହିଛି ଏହି ପ୍ରତିଷ୍ଠାନ ଦ୍ୱାରା ଗୁଜରାଟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି

ଦେଶର ପ୍ରତ୍ୟେକ ସଂସଦୀୟ ନିର୍ବାଚନରେ ଗୋଟିଏ ଲେଖାଏଁ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ ସରକାର ଉଦ୍ୟମ କରୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି

ସରକାରୀ ସୂତ୍ରରେ କୁହାଯାଇଛି ଆସନ୍ତା ସପ୍ତାହରେ ସେମାନଙ୍କୁ ଜେରା କରାଯିବ ଗତକାଲି ଇଡି ଏହି ଅଭିଯୋଗ ଉପରେ କଳାଧନ ମାମଲା ରୁକ୍କୁ କରିଥିଲା

ଅଖିଳେଶ ଯାଦବ ଓ କିଛି ଅମଲାତନ୍ତ୍ର କର୍ମଚାରୀଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରାଯାଇଥିଲା

ଏହି ଘଟଣାରେ ତାଙ୍କର ଭୂମିକା ଉପରେ ତଦନ୍ତ ହେଉଛି କିଛିଦିନ ପୂର୍ବେ ସିବିଆଇ ଫୌଜଦାରୀ ଅଭିଯୋଗ ଦାଏର କରିଥିଲା

ଜେଟ୍ଲୀ ମହାଗଠବନ୍ଧନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ବିରୋଧୀଦଳ ଗୁଡ଼ିକ ଦ୍ୱାରା ମହାଗଠବନ୍ଧନ ବା ମହାମେଣ୍ଟ କେବଳ ନକାରାତ୍ମକ ମନୋଭାବ ଥିବା ନେତାମାନଙ୍କର ଏକ ମେଣ୍ଟ ଓ ଏହି ବୋହୁବାଦୀ ଗୋଷ୍ଠୀର ଏକକ ଲକ୍ଷ୍ୟ ହେଉଛି କେବଳ ଏକମାତ୍ର ବ୍ୟକ୍ତି ନରେନ୍ଦ୍ର ମୋଦିକୁ ବିରୋଧ କରିବା ଏକ ବେସରକାରୀ ଟିଭି ଚ୍ୟାନେଲ୍କୁ ଭିଡ଼ିଓ କନ୍ଫରେନ୍ସଂ ମାଧ୍ୟମରେ ଦେଇଥିବା ସାକ୍ଷାତ୍କାରରେ ସେ କହିଛନ୍ତି ଦେଲର ଜନସାଧାରଣଙ୍କର ବହୁତ ଆଶା ଓ ଆକାଂକ୍ଷା ରହିଛି ଏବଂ ସେମାନେ ଯଥେଷ ସଚେତନ ତେଣୁ ସେମାନେ କଦାପି ଏଭଳି ଏକ ଆମ୍ଘାତୀ ବିକ୍ସକୁ ଗ୍ରହଣ କରିବେ ନାହିଁ ସେ ପୁଣି କହିଛନ୍ତି ଏହି ନକାରାତ୍ମକ ମନୋଭାବ ଥିବା ନେତାମାନେ ଏକାଠି ହୋଇପାରନ୍ତି କିନ୍ତୁ ସେମାନେ କଦାପି ଲୋକମାନଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବେନାହିଁ ଶ୍ରୀ ଜେଟ୍ଲୀ କହିଛନ୍ତି ମହାଗଠବନ୍ଧନର କୌଣସି ନୀତିଗତ ସାମଞ୍ଜସ୍ୟ ନାହିଁ କିୟା ସେମାନଙ୍କର ଏକ ସାଧାରଣ କାର୍ଯ୍ୟସ୍ଚୀ ନାହିଁ ଯାହା ଦେଶ ଗଠନରେ ସାହାଯ୍ୟ କରିବ ସେ କହିଛନ୍ତି ବିଜେପିରେ ମଙ୍ଗଭୁତ ନେତା ଥିବାବେଳେ ବିଜେପି ନେତୃତ୍ୱର ସରକାର ନିର୍ଷ୍ଣାୟକ ନିଷ୍କଭି ନେଉଛନ୍ତି ଓ ଦକ୍ଷତାର ସହ କାର୍ଯ୍ୟ କରି ଦେଖାଉଛନ୍ତି କିନ୍ତୁ ଅପରପକ୍ଷରେ ବିରୋଧୀଦଳ ମାନେ କେବଳ ଗଣିତକୁ ଭିଭିକରି ସେମାନଙ୍କର ଶକ୍ତି ପ୍ରଦର୍ଶନ କରୁଛନ୍ତି ଯାହାର ରାଜନୀତିରେ କୌଣସି ମୂଲ୍ୟ ନାହିଁ

ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାର ବେଳେ ସେ କହିଛନ୍ତି କାରିଗରି ବିଦ୍ୟା କ୍ଷେତ୍ରରେ ଭାରତ ପ୍ରଗତି ହାସଲ କରିଛି ଏବଂ ଫାଇଭ୍ ଜି ଟେକ୍ନୋଲୋଜି କାର୍ଯ୍ୟକାରିତା ପାଇଁ ଟ୍ରାଏ ସବୁ ପ୍ରକାର ସହାୟତା ଯୋଗାଇ ଦେବ ଶ୍ରୀ ଶର୍ମା କହିଛନ୍ତି ପ୍ରସାରଣ ଓ କେବୁଲ ସେବା ପାଇଁ ନୂଆ ତାଞ୍ଚା ଯୋଗୁଁ ବହୁ ସଂଖ୍ୟକ ଗ୍ରାହକ ଉପକୃତ ହୋଇଛନ୍ତି

ନିର୍ବାଚନ କମିଶନ ଦଳ ରାଜ୍ୟର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଯେଉଁ ଅଫିସରମାନେ ସେମାନଙ୍କର ନିଜ ଜିଲ୍ଲାରେ ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ବଦଳି କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ସମୟରେ କଳାଧନ ଓ ଅର୍ଥବଳ ପ୍ରୟୋଗକୁ ରୋକିବା ପାଇଁ କମିଶନ ସଂପୃକ୍ତ ବିଭାଗୀୟ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହାଛଡା ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ଓ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ଦ୍ୱାରା ଗାଡ଼ି ପ୍ରଭୂତିର ଅପବ୍ୟବହାରକୁ ରୋକିବା ପାଇଁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ସମୟରେ ଯେପରି ମାଦକଦ୍ରବ୍ୟ ବ୍ୟବହାର ନହୁଏ ସେଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କମିଶନ ସଂପୃକ୍ତ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପାଟନା ବିମାନବନ୍ଦର ଓ ରେଳଷ୍ଟେସନଠାରେ ନିରାପତ୍ତା ବୃଦ୍ଧି କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ନିର୍ବାଚନ କମିଶନ ଦଳ ଆଜ୍ଜି ରାଜ୍ୟର ମୁଖ୍ୟସଚିବ ଘରୋଇ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେବେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ବୈଠକ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି

ଇସ୍ରୋ ଦ୍ୱାରା ୟୁନି ସ୍ୱେସ୍ ନାନୋ ସାଟେଲାଇଟ୍ ଆସେମ୍କି ଆଶ୍ଡ ଟ୍ରେନିଂ କାର୍ଯ୍ୟକ୍ରମକୁ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତକାଲି ବେଙ୍ଗାଲୁରୁଠାରେ ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଭାରତ ତାର ଜ୍ଞାନ ଓ ଅଭିଜ୍ଞତାକୁ ଅନ୍ୟ ଦେଶମାନଙ୍କ ସହ ଆଦାନପ୍ରଦାନ କରିପାରିବ

ସେଠାରେ ଉଦ୍ଧାର କାର୍ଯ୍ୟ କାରି ରହିଛି

ନିରାପତ୍ତା ସ୍ବତ୍ରରେ କୁହାଯାଇଛି ନଉଗାଁମ ଓ ହଣ୍ଡୱାରା ସେକୁରର ଆଗୁଆ ଘାଟି ଗୁଡ଼ିକରେ ପାକିସ୍ତାନୀ ଜବାନମାନେ ଆଖିବୁଜା ଗୁଳିଚାଳନା କରି ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି

ଏହି ସନ୍ତାସବାଦୀ ଆକ୍ରମଣ କରିଥିବା ଅପରାଧୀମାନଙ୍କୁ ଧରିବା ପାଇଁ କୋରସୋରରେ ଖାନ୍ ତଲାସୀ ଆରମ୍ଭ ହୋଇଛି ରାଷ୍ଟ୍ରପତି ଇଭାନ ଡୁକ୍ କହିଛନ୍ତି ଯେ କଲମ୍ବିଆର ସମସ୍ତ ନାଗରିକ ସନ୍ତାସବାଦକୁ ବିରୋଧ କରନ୍ତି ଏବଂ ଦେଶ ସଂଘବଦ୍ଧ ଭାବେ ସନ୍ତାସବାଦର ମୁକାବିଲା କରିବ ସନ୍ତାସବାଦ ଆଗରେ ଦେଶ ମୁଣ୍ଡ ନ୍ରଆଁଇବ ନାର୍ହି ବୋଲି ସେ କହିଛନ୍ତି ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି

ପୂର୍ବରୁ ଭାରତ ଟସ୍ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ଦେଇଥିଲା